ଜଗଜିତପୁର ପ୍ରକଳ୍ପ ସରକାରୀ ବେସରକାରୀ ଭାଗିଦାରୀରେ ନିର୍ମାଣ କରାଯାଇଛି

ସେ ଦୃଷ୍ଟିରୁ ଏହି କାରଖାନାଗୁଡ଼ିକର ନିର୍ମାଣ ଦ୍ୱାରା ଗଙ୍ଗାନଦୀକୁ ଅନେକ ମାତ୍ରାରେ ପ୍ରଦୃଷଣ ମୁକ୍ତ ରଖାଯାଇ ପାରିବ

ଦୁଇଦେଶର ବିଭିନ୍ନ ମନ୍ତ୍ରଣାଳୟ ଏବଂ ସଂସ୍ଥା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ ଏହି ପାଟନରସିପ୍ ଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ସହ ନିଯୁକ୍ତି କ୍ଷେତ୍ର ପାଇଁ ଏହା ସୁଯୋଗ ସୃଷ୍ଟି କରିବ ବୋଲି ଉଭୟ ଦେଶ ମତପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସନ୍ଙ୍କ ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଗତସନ୍ଧ୍ୟାରେ ଏ ନେଇ କଥାବାର୍ତ୍ତା ହୋଇଛି ଶ୍ରୀ ମୋଦୀ କହିଛନ୍ତି ଏହି ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ଉଉମ ସମ୍ପର୍କ ସ୍ଥାପନ ପାଇଁ କେବଳ ଉପଯୋଗୀ ହେବ ତାହା ନୁହେଁ ଏହା ମଧ୍ୟ ବିଭିନ୍ନ ଆନ୍ତର୍ଜାତିକ ଆହ୍ପାନର ମୁକାବିଲାରେ ସାହାଯ୍ୟ କରିବ ଶ୍ରୀ ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ଯୋଗୁଁ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହୋଇଛି ଏଥିପାଇଁ ଭାରତ ଅଷ୍ଟ୍ରେଲିଆ ଓ ଜାପାନ୍ ସହ ମିଶି ଏ ଦିଗରେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଏହି ଯୋଗାଣ ଶୃଙ୍ଖଳରେ ଅନ୍ୟ ମିତ୍ର ରାଷ୍ଟ୍ରମାନେ ମଧ୍ୟ ଯୋଗ ଦେଇ ପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଔଷଧ ଉତ୍ପାଦନ ଦକ୍ଷତା ବିଶ୍ୱ ପାଇଁ ଉପଯୋଗୀ ହୋଇପାରିଛି ଓ ଆତ୍ମ ନିର୍ଭର ଭାରତ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଅର୍ଥନୈତିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଯାହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱ ଏଥିରୁ ଲାଭାନ୍ଧିତ ହେବ

ଡେନ୍ମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଦୃଷଣ ପରିବେଶ କ୍ଷେତ୍ରରେ ଦ୍ୱିପକ୍ଷିୟ ଭାଗିଦାରୀ ସମ୍ପର୍କକୁ ଏହି ବୈଠକ ଆହୁରି ଅଧିକ ପ୍ରୋସାହିତ କରିବ

ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନ ଆଇଏମ୍ଏରେ ଭୂତଳ ରାସ୍ତା ନିର୍ମାଣ ଲାଗି ଗତକାଲି ଶିଳାନ୍ୟାସ କରିଛନ୍ତି ଶ୍ରୀ ସିଂହ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହା ସମ୍ପନ୍ନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭୂତଳ ରାସ୍ତା ନିର୍ମାଣ ହେବା ଦ୍ୱାରା ଆଇଏମ୍ଏର ତିନୋଟି କ୍ୟାମ୍ପସ୍ ମଧ୍ୟରେ ଜାତାୟତ ସୁଗମ ହୋଇପାରିବ

ଶ୍ରୀ ସିଂହ କହିଛନ୍ତି ଟ୍ରାଫିକ୍ ସିଗ୍ନାଲ୍ ଯୋଗୁଁ ଆଇଏମ୍ଏରେ ତାଲିମ୍ ନେଉଥିବା କ୍ୟାଡେଟ୍ ମାନଙ୍କୁ ଗୋଟିଏ ଦିଗରୁ ଅନ୍ୟ ଦିଗକୁ ଯିବାରେ ବାଧା ସୃଷ୍ଟି ହେଉଛି ସେହିଭଳି କ୍ୟାଡେଟ୍ମାନଙ୍କ ରାସ୍ତା ଉପରେ ଜାତାୟତ ସମୟରେ ସାଧାରଣ ଜନତାଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍ରେ କ୍ରମବର୍ଦ୍ଧିଷ୍ଟୁ ଜନସଂଖ୍ୟା ଲାଗି ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳୁଛି

ଡମ୍ପିଙ୍ଗ୍ ଫାର୍ମା ଚୀନ୍ରୁ ଆମଦାନୀ ହେଉଥିବା ଔଷଧ ପ୍ରସ୍ତୁତି କଞ୍ଚାମାଲ୍ର ମହଜୁଦ୍ ନେଇ ବାଣିଜ୍ୟ ପ୍ରତିକାର ମହାନିର୍ଦ୍ଦେଶକ ଡିଜିଟିଆର୍ ତଦନ୍ତ କରିବେ ନେକୁର ଲାଇଫ୍ ସାଇନ୍ସେସ୍ ଆଣ୍ଡ ଷ୍ଟେରାଇଲ ଇଣ୍ଡିଆ କମ୍ପାନୀ ବାଶିଜ୍ୟ ମନ୍ତ୍ରଣାଳୟ ପାଖରେ ଏ ନେଇ କରିଥିବା ଆବେଦନ ପରିପ୍ରେକ୍ଷୀରେ ଏହି ତଦନ୍ତ କରାଯିବ ଏହି କଞ୍ଚାମାଲଗ୍ରଡ଼ିକର ଅଳିଆଗଦା ଯୋଗୁଁ ଘରୋଇ ଶିଳ୍ପଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ନେଇ ଏହି ଅଭିଯୋଗପତ୍ରରେ ଉଲ୍ଲ୍ରେଖ ରହିଛି ଚାଇନାରୁ ଆମଦାନୀ କରାଯାଉଥିବା ଏହି କଞ୍ଚାମାଲଗୁଡ଼ିକ ଉପରେ ଆଣ୍ଟି ଡମ୍ପିଙ୍ଗ୍ ଡ୍ୟୁଟି ଲାଗୁ କରିବାକୁ ଏହି ଅଭିଯୋଗପତ୍ରେ ଦାବି କରାଯାଇଛି ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ଡିଜିଟିଆର୍ ଏହି କଞ୍ଚାମାଲଗୁଡ଼ିକର ଡମ୍ପିଙ୍ଗ୍ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି ନେଇ ପୁଙ୍ଗାନୁପୁଙ୍ଗ ତଦନ୍ତ କରିବେ

ତେବେ ବାକି ରାଜ୍ୟଗୁଡ଼ିକୁ ଗତକାଲି ଏଥିଲାଗି ସବୁଜ ସଂକେତ ଦେଇଛନ୍ତି ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦକୁ ସର୍ବନିମ୍ବ ସହାୟକ ମୂଲ୍ୟରେ ବିକ୍ରି କରିବା ପ୍ରକ୍ରିୟା ସୁନିଶ୍ଚିତ ହୋଇପାରିବ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଚଳିତ ଖରିଫ୍ ଋତୁ ଲାଗି କେନ୍ଦ୍ରୀୟ ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଏକକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଖାଦ୍ୟଶସ୍ୟ ସଂଗ୍ରହ କରାଯିବା ସହ ଚାଷୀମାନେ ଯେପରି ତାଙ୍କର ନାର୍ଯ୍ୟ ପ୍ରାପ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ଓ ରାଜ୍ୟଗୁଡ଼ିକୁ କହିଚ୍ଚନ୍ତି

ତେବେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଡାଳି ଓ ତୈଳବିଜ ସଂଗ୍ରହ ଲାଗି ଆବଶ୍ୟକ ପ୍ରସ୍ତାବ ହସ୍ତଗତ ହେବା ପରେ କେନ୍ଦ୍ର ସରକାର ଅନୁରୂପ ମଞ୍ଜୁରୀ ପ୍ରଦାନ କରିବେ ତେବେ ଯଦି ଏହାର ଦର ସର୍ବନିମ୍ନ ସହାୟକ ମୂଲ୍ୟରୁ ହ୍ରାସ ପାଏ ଏ କ୍ଷେତ୍ରରେ ମୂଲ୍ୟ ସହାୟକ ଯୋଜନା ଅନୁଯାୟୀ ଏହା ସଂଗ୍ରହ କରାଯିବ

ଏହାଦ୍ୱାରା ତାମିଲନାଡ଼ୁର ଅନେକ ଚାଷୀ ଉପକୃତ ହୋଇଛନ୍ତି

ସେହିଭଳି ଚଳିତ ଖରିଫ୍ ଋତୁ ଲାଗି ଆସନ୍ତାମାସ ପହିଲାରୁ ତୁଳା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୃଷି ମନ୍ତ୍ରଣାଳୟ କହିଛି

ମନ୍ତ୍ରଣାଳୟ କହିଛି ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାର ବିକାଶ ଦ୍ୱାରା ଏହା ସନ୍ତବ ହୋଇଛି

ଆଇପିଏଲ୍ ଦୁବାଇଠାରେ ଅନୁଷ୍ଠିତ ଗତକାଲିର ଆଇପିଏଲ୍ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ୟାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ନ ଟସ୍ ଜିତି ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ଏହାପରେ ସୁପର ଓଭର ଖେଳାଯାଇଥିଲା

ଡିଭିଲିୟର୍ସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ ସୂଚନା ଯୋଗ୍ୟ ସୁପର ଓଭରରେ ଫୈସଲା ହେବାରେ ଦିଲ୍ଲୀ ପଞ୍ଜାବ ମ୍ୟାଚ୍ ପରେ ଆଇପିଏଲ୍ର ଚଳିତ ସିଜିନ୍ର ଏହା ହେଉଛି ଦ୍ୱିତୀୟ ମ୍ୟାଚ୍ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍ ରାଇଜର୍ସ ହାଇବ୍ରାବାଦ ମଧ୍ୟରେ ଆବୁଧାବିଠାରେ ମ୍ୟାଚ୍ ଖେଳାଯିବ